କିଲ୍ଲାପାଳଙ୍କ ତତ୍ତାବଧାନରେ ଲୋକଙ୍କ ନିକଟରେ ପିଇବା ପାଶି ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞାଯାଉଛି

ରଖାଯାଇ ପ୍ରଶାସନ ପକ୍ଷରୁ ରକ୍ଷାଖାଦ୍ୟ ଓ ଶୁଖ୍ଲା ଖାଦ୍ୟ ଯୋଗାଇ ଦିଆଯାଉଛି

ମୂତ ମୀନାଙ୍କ ନିଜ ଘର ଆନ୍ଧ୍ରପ୍ରଦେଶ ଓ୍ୱାରାଙ୍ଗଲ ଜିଲ୍ଲା କଚିନପେଟା ଗ୍ରାମରେ ବୋଲି ଜଣାପଡ଼ିଛି ଏଥିସହ ସଂପୂକ୍ତ ଅଂଚଳରୁ କିଛି ମାଓବାଦୀ ଗିରଫ ହୋଇଥିବା ଜଣାପଡ଼ିଛି

ସେମାନଙ୍କ ମଧ୍ଧରୁ ଜଶଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ମେଡ଼ିକାଲ ସ୍ରୁାନାନ୍ତର କରାଯାଇଛି

ଏଠାରେ ଆୟୋକିତ ଏକ ସଭାରେ ବକ୍ତାମାନେ ଯୋଗ ଦେଇ ମହାତ୍ମାଗାଧୀଙ୍କ ଅହିଂସା ମୈତ୍ରୀ ଓ ସଦ୍ଭାବନାରେ ଯୁବ ପୀଢି ଅନୁପ୍ରାଶିତ ହେବାକୁ ଆହ୍ୱାନ ଦେଇଥିଲେ